ଓଡ଼ିଶାର ମଧ୍ଧବର୍ଭୀକାଳୀନ ବିବାଦ ସମାଧାନ ନେଇ ହୋଇଥିବା ବୈଠକରେ ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥଲା

ମୁଁ ସର୍ବଦା ଗରିବ ଚାଷୀ ଓ ଲୋକମାନଙ୍କ ସହ ରହିଛି

ବିଚାରପତି ଅକ୍ଷୟ କୁମାର ରଥ ଜଷିସ ଚିଉରଞ୍ଞନ ଦାସ ଜଷିସ ବିଶ୍ୱନାଥ ରଥ ଜଷିସ ସଙ୍ଗମ କୁମାର ସାହୁ ଜଷିସ୍ କୁଷ୍ଠରାମ ମହାପାତ୍ର ଜଷିସ ଅଷୟ କୁମାର ମିଶ୍ର ମାମଲାଗୁଡିକର ଶୁଣାଣି କରିଥିଲେ

ପାରିବାରିକ ବିବାଦ ଜଳ ବିଦ୍ୟତ ଓ ଚାକିରି ବିବାଦ ଏବଂ ମୋଟର ଦୁର୍ଘଟଶା ଜନିତ ବିଭିନ୍ ମାମଲାର ଫଏସଲା କରାଯାଇଥିବା ସ୍ଚନା ମିଳିଛି

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଶିତ ହୋଇ ସେମାନେ ସବୁ ବିଜେପିରେ ସାମିଲ ହୋଇଥିବା ସେମାନେ ପ୍ରକାଶ କରିଥିଲେ

ଏଥର ଖାତା ମୂଲ୍ୟାୟନରେ କୌଣସି ତ୍ରଟି ରହିବ ନାହିଁ ବୋଲି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଆଶା ପ୍ରକଟ କରିଛନ୍ତି

ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ଆହତଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିସ୍

ଆକି ସକାଳେ ପୋଲିସ ଏକ ବାଇକ ନୟର ଆଧାରରେ ଚୋରି ଶିଶୁଟିକୁ ଉଦ୍ଧାର କରିଛି

ମୁଖ୍ୟ ଅଭିଯୁକ୍ତ ବିଜୁ କନତା ଦଳର ଯୁବନେତା ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି

ପୋଲିସ୍ ଆକି ପ୍ରକାଶଙ୍କୁ କୋର୍ଟ ଚାଲାଶ କରିବ

ପାରାଦୀପରୁ ବାଲେଶ୍ୱର ଅଭିମୁଖେ ଗ୍ୟାସ୍ ବୋଝେଇ ଗାଡ଼ି ଯାଉଥିବା ସମୟରେ ବିପରୀତ ଦିଗରୁ ମାଲବୋଝେଇ ଟ୍ରକ୍ ସହିତ ଦୁର୍ଘଟଶା ଘଟିଥିଲା